ଭର୍ଚୁଆଲ ମାଧ୍ୟମରେ ଇଲେକ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ନୀତି ଆୟୋଗ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି

ସ୍ୱାସ୍ଥ୍ୟସେବା କୃଷି ଶିକ୍ଷା ଏବଂ ସ୍କାର୍ଟ ମୋବିଲିଟି ଭଳି କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣ ସମ୍ପର୍କିତ ବିଷୟ ଉପରେ ଏହି ଆଲୋଚନା ଅନୁଷ୍ଠିତ ହେବ କୃତ୍ରିମ ବୁଦ୍ଧିମତା ସମ୍ଭନ୍ଧୀୟ କେତେକ ଷ୍ଟାଟ୍ଅପ୍ ମଧ୍ୟ ଏହି ସମ୍ମିଳନୀରେ ପ୍ରଦର୍ଶିତ ହେବ ନୀତିଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି ଭାରତ ସ୍ୱାସ୍ଥ୍ୟସେବା ଶିକ୍ଷା ଅର୍ଥ କୃଷି ଏବଂ ଶାସନ ପରି ବିଭିନ୍ନ କ୍ଷେତ୍ରରେ ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ସମାଧାନର ବିକାଶ କରୁଛି ଏହା ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେବା ସହ ବିଭିନ୍ନ ସାମାଜିକ ସମସ୍ୟାର ଅର୍ନ୍ତନିହିତ ସମାଧାନ କରିବା ଦିଗରେ ବିଶେଷ ସହାୟକ ହୋଇପାରିବ ଇଲେକ୍ତୋନିକ୍କ ଏବଂ ସ୍ୱଚନା ପ୍ରମ୍ଭକ୍ତିବିଦ୍ୟା ମନ୍ତ୍ରଣାଳୟ ସଚିବ ଅଜ୍ଞୟ ପ୍ରକାଶ ସାଓ୍ୱନି କହିଛନ୍ତି ଜୀବନରେ ସହଜତା ଏବଂ ସାମଗ୍ରୀକ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି

ପିଏଚ୍ଡି ଚାୟର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏଶିକି ଚାଷୀମାନେ ନିଜ ରାଜ୍ୟ ଛଡା ବାହାର ରାଜ୍ୟରେ ମଧ୍ୟ ସ୍କୁଲଭ ଦରରେ ନିଜର ଉତ୍ପାଦ ବିକ୍ରି କରିପାରିବେ ଏହି ନୃତନ ଆଇନ୍ ବଳରେ ଭବିଷ୍ୟତରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପ୍ରକ୍ରିୟା ଉଚ୍ଛେଦ ହୋଇଯିବା ଆଶଙ୍କାକୁ ଶ୍ରୀ ଗଙ୍ଗଓ୍ୱାର ଖଶ୍ତନ କରିଛନ୍ତି ସେ କହିଛନ୍ତି ୟୁପିଏ ସରକାରଙ୍କ ସମୟ ସହିତ ତ୍ରଳନା କଲେ ବର୍ତ୍ତମାନର ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ରମଶଃ ବୃଦ୍ଧି କରିବାରେ ଲାଗିଛନ୍ତି

ଶ୍ରୀ ଗଙ୍ଗୱାର କହିଛନ୍ତି ଶ୍ରମ ସଂସ୍କାର ଆଇନ୍ ମଧ୍ୟ ଶ୍ରମିକମାନଙ୍କର ସର୍ବବିଧ କଲ୍ୟାଣ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ମାଧ୍ୟମରେ ଶ୍ରମିକମାନେ ଭବିଷ୍ୟତରେ ଆମ୍ନିର୍ଭର ହୋଇପାରିବେ

କୋଭିଡ୍ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଆରୋଗ୍ୟ କ୍ଷେତ୍ରରେ ଭାରତକୁ ଏକ ବଡ ସଫଳତା ମିଳିଛି

ଏହି ସଂକ୍ରମଣରୁ ସର୍ବାଧିକ ଆରୋଗ୍ୟହାର ଅନୁସାରେ ଭାରତ ବିଶ୍ୱ ତାଲିକାରେ ପ୍ରଥମସ୍ଥାନ ବଜାୟ ରଖିଛି

ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ଆରୋଗ୍ୟଲାଭ କରିଥିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାଙ୍କ ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଆରୋଗ୍ୟହାର କ୍ରମାଗତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଦେଶରେ ଚିକିତ୍ସାଧୀନ କୋଭିଡ ନାଇଷ୍ଟିନ୍ ସଂଖ୍ୟା ହ୍ରାସ ପାଉଥିବା ସୁନିଣ୍ଚିତ ହୋଇଛି

ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଲେଫ୍ଟନାଣ୍ଟ ରାଜୀବ ଝା ଏବଂ ପେଟି ଅଫିସର ସୁନୀଲ କୁମାରଙ୍କୁ ଉଦ୍ଧାର କରାଯାଇ ଆଇଏନ୍ଏଚ୍ଏସ୍ ସଞ୍ଜୀବନୀକୁ ଅଶାଯାଇଥିଲା ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ଦକ୍ଷିଣ ନୌ କମାଣ୍ଡ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ନୌ ସମରାଭ୍ୟାସ ଭାରତ ବାଂଲାଦେଶ ମିଳିତ ନୌ ସମରାଭ୍ୟାସ 'ବଙ୍ଗୋସାଗର'ର ତୃତୀୟ ସଂସ୍କରଣ ଆଜି ଏବଂ ଆସନ୍ତାକାଲି ଉତ୍ତର ବଙ୍ଗୋପ ସାଗରରେ ଅନୁଷ୍ଠିତ ହେଉଛି ଏହି ପର୍ଯ୍ୟାୟରେ ଉଭୟ ଦେଶ ମିଳିତ ପହରା କୋରପାଟ ଅଭ୍ୟାସ କର୍ରଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର୍ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଏହି ସମରାଭ୍ୟାସ ଉଭୟ ଦେଶ ମଧ୍ୟରେ ପାରସ୍କରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହେବ ଅନ୍ତର୍ଜାତିୟ ସାମୁଦ୍ରିକ ସୀମାରେ ଉଭୟ ଦେଶର ନୌବାହିନୀ ମିଳିତ କଗୁଆଳୀ ପହରା ବ୍ୟବସ୍ଥାର ମଧ୍ୟ ଅଭ୍ୟାସ କରିବେ ଏଥିରେ ସାମୁଦ୍ରିକ ଜଗୁଆଳି ଏୟାରକ୍ରାଫ୍ଟ ଏବଂ ହେଲିକପୁରଗୁଡ଼ିକ ଅଂଶଗ୍ରହଣ କରିବେ ଗତକାଲି ଏହି ମିଳିତ ନୌ ସମରାଭ୍ୟାସର ଦ୍ୱିତୀୟ ସଂସ୍କରଣ ଅନ୍ଦୁଷ୍ଠିତ ହୋଇଯାଇଛି ଏଥିରେ ଉଭୟ ଦେଶର ନୌ ଜାହାଜ ଅଂଶଗ୍ରହଣ କରିଥିଲେ ଭାରତ ତରଫରୁ କିଲ୍ଟନ ଖୁକ୍ରୀ ଏବଂ ବାଂଲାଦେଶ ପକ୍ଷରୁ ଆବ୍ରବାକର ପ୍ରୋଟୟେ ଏବଂ ହ୍ୟାଲୋ ନୌ କାହାଜ ଏହି ସମରାଭ୍ୟାସରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଶୋକ କୁଏତର ଅମୀର ସେଖ୍ ସବାଃ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାଃଙ୍କ ମୃତ୍ୟୁରେ ଭାରତ ଆଜି ରାଷ୍ଟ୍ରୀୟ ଶୋକ ପାଳନ କରୁଛି

ଜାତୀୟପତାକା ଅର୍ଦ୍ଧନିମିତ୍ତ ସହ କୌଣସି ପ୍ରକାର ସରକାରୀ କାର୍ଯ୍ୟକ୍ରମକୁ ଆଜି ପାଇଁ ବାତିଲ କରାଯାଇଛି

ଔରଙ୍ଗାବାଦଠାରେ ଏକ ସାମ୍ଘାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଦାନ୍ଭେ କହିଛନ୍ତି ପୂର୍ବରୁ କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ମାନେ ହିଁ ବଜାର କମିଟିରେ ବ୍ୟବସାୟ କରିପାରୁଥିଲେ ମାତ୍ର ଏହି ନୂତନ ଆଇନ୍ କାର୍ଯ୍ୟକାରୀ ହେବା ଦ୍ୱାରା ଏଣିକି ଚାଷୀମାନେ ନିଜ ଉତ୍ପାଦକୁ ଖୋଲା ବଜାରରେ ବିକ୍ରି କରିପାରିବେ

ତେବେ ବିରୋଧୀଦଳଗୁଡ଼ିକ କେବଳ ରାଜନୀତି କରିବାଲାଗି ଏହି ବିଲ୍କୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାନ୍ଭେ କହିଛନ୍ତି

ଫ୍ରାନ୍ନର ଏଟିନେ ଗରମୋଣ୍ଡ ଦ୍ୱିତୀୟ ଏବଂ ଅଷ୍ଟ୍ରିଆର ମାର୍ଟିନ ଷ୍ଟ୍ରେମ୍ପ ତୃତୀୟସ୍ଥାନ ହାସଲ କରିଛନ୍ତି

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ ସିରିଜ୍ରେ ଆଜି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ